ନିୟମିତ ପାନୀୟ ଜଳ ଉହଗୁଡ଼ିକୁ ବିଶୋଧନ କରାଯାଉଛି ଏହି ସମୀକ୍ଷା ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଶ୍ଡିତ ସ୍ୱତନ୍ତ୍ ସଚିବ ଡା ବିକେ ବ୍ରହ୍କାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ ଅଧିକାରୀମାନେ ଉପସ୍ତିତ ଥିଲେ

ଏହି ଘଟଣା ନେଇ ସମଗ୍ର ଟାଇଂସି ଅଞ୍ଞଳରେ ପୁଶି ଉତ୍ତଜନା ଦେଖାଦେଇଛି ଅନୁଗୋଳର ଟାଇଂସିଠାରେ ଏବେ ବି ବାଘୁଶୀ ସୁନ୍ଦରୀ ରହିଥିବା ଯୋଗୁଁ ଗ୍ରାମବାସୀ ଭୟଭୀତ ଅବସ୍ସାରେଅଛନ୍ତି ବାଘୁଶୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଅନୁଗୋଳରେ ଏକ ଟିମ୍ ପହଞ୍ଚଛନ୍ତି

ଫାଙ୍କା ଗୁଳିଚାଳନା ପରେ ଗ୍ରାମବାସୀ ଛତ୍ରଭଙ୍ଙ ଦେଇଥିଳେ

ଚାରି ମୂତ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ବନୀପାଟ ଗ୍ରାମରେ ଗତକାଲି ବିଳମ୍ପିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି କ୍ୱାଇଁର ଉନ୍କର୍ତ କାଷ ଯୋଗୁଁ ଗୋଟିଏ ପରିବାରର ଚାରିଜଣଙ୍କର ମୃତ୍ଧୁ ଘଟିଛି

ହେଲେ ନିଆଁ ଲଗାଇବା ସମୟରେ କ୍ୱାଇଁ ମଧ୍ଧ ଜୀବନ୍ତ ଦଗ୍ ହୋଇଯାଇଥିଲା ଶାଶୁ ଶ୍ୱଶୁର ଓ ଜ୍ୱାଇଁ ଜୀବନ୍ତ ଦଗ୍ ହୋଇଯାଇଥିବା ବେଳେ କଟକ ବଡ଼ ମେଡ଼ିକାଲରେ ଚିକିହାଧୀନ ଅବସ୍ଥାରେ ଝିଅର ମୃତ୍ଧୁ ହୋଇଛି

ଉଭୟଙ୍କ ଘର ସାହ୍ରପଡ଼ା ଗାଁରେ